ଆଜି ସନ୍ଧ୍ୟାସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁବା ନେଇ ଅନୁମାନ କରାଯାଇଛି

ମହାରାଷ୍ଟ ସମେତ ଦଶଟି ରାଜ୍ୟ କର୍ଷ୍ଣାଟକ ଛତିଶଗଡ଼ ଦିଲ୍ଲୀ ତାମିଲନାଡୁ ଉତ୍ତରପ୍ରଦେଶ ପଞ୍ଜାବ ମଧ୍ୟପ୍ରଦେଶ ଗୁଜରାଟ ଏବଂ କେରଳରେ ସଂକ୍ରମଣର ହାର ଅଧିକ ରହିଛି

ପୂର୍ବର ପଞ୍ଜୀକରଣଗୁଡ଼ିକ ବୈଧ ରହିବ ବୋଲି କୁହାଯାଇଛି

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ପ୍ରଥମ ପର୍ଯ୍ୟାୟରେ ଏହି ଔଷଧ ବଣ୍ଟନର ଶୁଭାରମ୍ଭ କରିଛନ୍ତି ଏଥିପାଇଁ ଶ୍ରୀ ସିଂ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

କୋଭିଡ ମ୍ରକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି ଦେଶରେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଅକ୍ଟିକ୍ଜେନ ଓ ଶଯ୍ୟାର କୌଣସି ଅଭାବ ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି କିଛିଦିନ ମଧ୍ୟରେ ଦେଶରେ ଅକ୍ସିକେନ ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଛି କୋଭିଡ ନାଇଷ୍ଟିନ୍ ମହାମାରୀ ସମୟରେ ସେନାବାହିନୀ ଆବଶ୍ୟକ ସେବା ଯୋଗାଇଦେବା ପାଇଁ କ୍ରମାଗତ ଭାବେ ପ୍ରୟାସ ଚଳାଇଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ଏହି ଅବସରରେ ଡକୁର ହର୍ଷବର୍ଦ୍ଧନ ଡିଆର୍ଡିଓର ବୈଜ୍ଞାନିକ ଏବଂ ଡକୁର ରେଡି ଲ୍ୟାବ୍କୁ ଏହି ଔଷଧ ପ୍ରସ୍ତୁତ କରିବା ନେଇ ଧନ୍ୟବାଦ ଜଣାଇଛନ୍ତି ବୈଜ୍ଞାନିକମାନଙ୍କର ଗୋଟିଏ ବର୍ଷର କଠିନ ପରିଶ୍ରମ ଦ୍ୱାରା ଏହି ଔଷଧ ପ୍ରସ୍ତୁତ ହୋଇପାରିଛି କରୋନା ଭୂତାଣୁ ବୃଦ୍ଧିକୁ ରୋକିବା ଦିଗରେ ଏହି ଔଷଧର ଯଥେଷ୍ଟ ପ୍ରତିରୋଧକ ଶକ୍ତି ରହିଛି ଦେଶରେ ସ୍ପାସ୍ଥ୍ୟ ମୌଳିକ ଢ଼ାଞ୍ଚାର ବିକାଶ ଦିଗରେ ସରକାର କ୍ରମାଗତ ପ୍ରୟାସ ଜାରି ରଖିଛନ୍ତି

ହସ୍କିଟାଲରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ ଏହି ଔଷଧ ଯୋଗାଇ ଦିଆଯିବ ଏହି ଔଷଧକୁ ପାଣିରେ ଗୋଳାଇ ରୋଗୀମାନେ ସିଧାସଳଖ ପିଇ ପାରିବେ ଯାହାଦ୍ୱାରା ଏହା ଭୂତାଣୁ ସଂକ୍ରମଣକୁ ରୋକିବା ସହ ସେମାନଙ୍କ ବୃଦ୍ଧିକୁ ହ୍ରାସ କରିବ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିବ ସ୍କଚନାଯୋଗ୍ୟ ଏଇ ନିକଟରେ ଭାରତୀୟ ଔଷଧ ମହାନିୟନ୍ତ୍ରକ ଏହି ଔଷଧର ବ୍ୟବହାରକୁ ମଂଜୁରୀ ପ୍ରଦାନ କରିଥିଲେ କୋଭିଡ୍ ରିଲିଫ୍ ବିଶ୍ୱର ବିଭିନ୍ନ ଦେଶରୁ ମିଳୁଥିବା କୋଭିଡ୍ ରିଲିଫ୍ ସାମଗ୍ରୀଗୁଡ଼ିକ ତୁରନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି

ତକ୍ରେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ତକ୍ତେ ଏକ ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇଛି

ଭାରତୀୟ ପାଣିପାଗ ବିଭାଗର ଜାତୀୟ ପାଣିପାଗ ଅନୁମାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ସନ୍ଧ୍ୟାସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁବା ନେଇ ଅନୁମାନ କରାଯାଇଛି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହି ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତକରି ଆସନ୍ତାକାଲି ଭୋର ସମୟରେ ଭାବନଗର ଜିଲ୍ଲାର ମହୁବା ଓ ପୋର ବନ୍ଦର ମଧ୍ୟରେ ଏହା ଗୁଜରାଟ ଉପକ୍ଳ ଅତିକ୍ରମ କରିବ

ମହାରାଷ୍ଟ୍ର ଏବଂ ଗୁଜରାଟ ଉପକୂଳ ସମେତ ରାଜସ୍ଥାନର କେନ୍ଦ୍ର ଓ ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ଏହି ସମୟ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ଓ ଉତ୍ତରପୂର୍ବ ଆରବ ସାଗର ଏବଂ ଗୁଜରାଟ ଡାମନ ଡିଉ ଦାଦ୍ରା ଓ ନଗର ହାବେଳୀ ଉପକଳ ଅଞ୍ଚଳକୁ ଧୀବରମାନଙ୍କ ପ୍ରବେଶ ଓ ମାଛଧରାକୁ ସଂପ୍ରର୍ଣ୍ଣ ବନ୍ଦ କରାଯାଇଛି ଯେଉଁମାନେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନେ ଫେରିଆସିବାକୁ ପାଣିପାଗ ବିଭାଗ ସତର୍କ ସ୍ରଚନା ଜାରି କରିଛି ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ବୈଠକରେ ଅବଗତ କରାଇଛି ସମ୍ଭାବ୍ୟ କ୍ଷତିଗ୍ରସ୍ତକୁ ଦୃଷ୍ଟିରେ ରଖି ଏନ୍ଡିଆରଏଫ୍ ଟିମ୍କୁ ବିଭିନ୍ନ ଜାଗାରେ ମୁତ୍ୟନ କରାଯାଇଛି ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ କହିଛି ପରିସ୍ଥିତିକୁ ଆକଳନ କରାଯାଇ ଠିକଣା ସମୟରେ ଉଚିତ ପଦକ୍ଷେପ ନେବା ପାଇଁ ବିଭାଗୀୟ କଳକୁ ସଜାଗ ରଖାଯାଇଛି ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ଅପରାହ୍ନ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି

ସେହିପରି କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛି ନାରଦା ଷ୍ଟିଙ୍ଗ୍ ଅପରେସନ୍ ଲାଞ୍ଚ ମାମଲାରେ ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଗିରଫ ପରେ ସେମାନଙ୍କୁ କୋଲକାତାସ୍ଥିତ ସିବିଆଇ ମୁଖ୍ୟାଳୟ ନିଜାମ ପ୍ୟାଲେସ୍କୁ ନିଆଯାଇଛି ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ସ୍ଚନାଯୋଗ୍ୟ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନ୍ଖଡ଼ ନିକଟରେ ଦୁର୍ନୀତି ଅଭିଯୋଗ ଆସିଥିବା ତୃଣମୂଳ କଂଗ୍ରେସର ବରିଷ୍ଣ ନେତାମାନଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତକୁ ଅନୁମତି ପ୍ରଦାନ କରିଥିଲେ